ଲିଙ୍ଗରାଜ ମନିରରେ ଶ୍ରଦ୍ଧାଳୁମାନେ ମନିର ବେଡ଼ାରେ ଜାଗର ଜାଳିପାରିବେ ବୋଲି କୁହାଯାଇଛି

ଏଥିସହିତ କୋଭିଡ୍ ଗାଇଡ୍ ଲାଇନ୍ ମାନି ଶ୍ରଦ୍ଧାଳୁମାନେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିପାରିବେ

ଦିନକୁ ଏକଲକ୍ଷ ବରିଷ୍ ନାଗରିକଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ଏ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ତିତ ହୋଇଯାଇଛି

ଜିଲ୍ଲାରେ ବରିଷ୍ ନାଗରିକଙ୍ଙ ସଂଖ୍ୟାକୁ ବିଚାରକୁ ନେଇ ଏହି ସଂଖ୍ୟା ଧାର୍ଯ୍ୟ କରାଯାଇଛି

ଅଧିକାଂଶ ଲୋକ ଏହି ସେବାରୁ ବଞ୍ଚିତ ହେଉଛନ୍ତି ଏପରିସ୍ଚଳେ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଦାନ୍ତ ଡାକ୍ତରଙ୍କ ନିଯୁକ୍ତି ଦେବାପାଇଁ ଓଡ଼ିଶା ଡେକ୍କାଲ ସର୍ଜନ ଆଣ୍ଡ ଷ୍ବଡେକ୍କ ଆକ୍ନନ୍ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି

ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଦୂଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ବଭି ନିଆଯାଇଛି ଗଣଶିକ୍ଷା ମନ୍ତୀ ସମୀର ରଞ୍ଚନ ଦାଶ କହିଛନ୍ତି ଦଶମ ଓ ଦ୍ୱାଦଶ ଶ୍ରେଶୀ ଛାତ୍ଛାତୀଙ୍ ପାଠ୍କ୍ମ ଶିକ୍ଷାଦାନ ପାୟତଃ ଶେଷ ହୋଇଆସିଲାଣି